ତେବ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି

ସେହିପରି କକ୍କେନମେଙ୍କ ଜୋନ ଅଞ୍ଚଳରେ କାର୍ଯ୍ୟ କର୍ଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ଅଣକୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏହାକୁ ବ୍ୟବହାର କରିପାରିବେ

ଏଥିସହ ଅଖ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଥିବା ବେଳେ ଚାରିନାହାକା ନିର୍ମାଶ କରାଯାଉଛି

ସ୍ନାନ ଯାତ୍ରାରେ ଭାଗ ନେଉଥିବା ସମସ୍ତ ଗରାବଡୁ ସେବକ ଓ ଅନ୍ୟ ସେବାୟତଙ୍କର ସ୍ୱାବ ପରୀକ୍ଷା ପାଇଁ ବେଠକରେ ସ୍ତିର ହୋଇଛି

ଆଜି ସକାଳୁ ନଦୀରୁ ବାଲିଉଠାଇବା ଲାଗି ଗାଡିଗୁଡିକ ଘାଟ ଭିତରକୁ ଯାଇଥିଲା